ସ୍ୟାବ୍ୟ ବନ୍ୟା ପରିସ୍ଚିତିକୁ ଦୃଷିରେ ରଖ୍ ନଦୀ ଅବବାହିକାରେ ରହିଥିବା ଜିଲ୍ଲାଗୁଡ଼ିକୁ ସତର୍କତା ଜାରି ଆଜି ହେଉଛି ଜାତୀୟ କ୍ରୀଡ଼ା ଦିବସ

ଲ୍ କହିଥିଲେ କଳବିବାଦ ସମାଧାନ ପାଇଁ ଦୁଇ ରାଜ୍ୟ ସହଯୋଗର ହାତ ବଢ଼ାଇବା ଉଚିତ୍

ରଣ କରାଯାଇ ପାରିବ ଏ ଦିଗରେ କେନ୍ଦ୍ର ସରକାର ଦୁଇ ରାକ୍ୟ ମିଳିମିଶି ବିବାଦର ସମାଧାନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି

ଛତିଶଗଡ଼ର ବିଦ୍ୟାସାଗର ଡ୍ୟାମ୍ରୁ ବନ୍ୟାଜଳ ଛଡ଼ାଯିବା ପରିପ୍ରେକ୍ଷୀରେ ହୀରାକୁଦ ବନ୍ଧରୁ ବନ୍ୟାଜଳ ଛଡ଼ାଯାଇଛି

ମହାନଦୀର ପାଶିରେ ଗତକାଲିଠାରୁ ବୀରମହାରାଜପୁରର ରେଡ଼ାଖୋଲ ଆଠମଲ୍ଲିକ ଓ ବୌଦକୁ ଗମନାଗମନ ବିଛିନୁ ହୋଇପଡ଼ିଛି

ଏନେଇ ଅନୁଷ୍ତିତ ସମୀକ୍ଷା ବୈଠକରେ କିଲ୍ଲାପାଳ ଡେଙ୍ଗୁ ବ୍ୟାପିଥିବା ଅଞ୍ଞଳକୁ ଯାଇ ପ୍ରତିକାର ବ୍ୟବସ୍କା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ଏହି ପର୍ଯ୍ୟାୟରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗୁରୁବାର ଓ ରବିବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ମଧ୍ଧାହୁ ଭୋଜନରେ ଅଣ୍ଡା ଦିଆଯିବ ଜିଲ୍ଲା ଖଣିଜ ପାଣି ପକ୍ଷରୁ ଏହା ଯୋଗାଇ ଦିଆଯିବ

ଫଳରେ ଲାଞିଗଡ଼ ବ୍ଲକ୍ ହାତୀସାଲ୍ ଘାଟି ଓ ବାରବୋଲି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି

ସେ କହିଛନ୍ତି ଦୁତି ଚାନ୍ଦ ଭାରତର ଗୌରବ ବୃକ୍ଷି କରିବା ସହିତ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପାଇଁ ଇତିହାସ ସୃଷି କରିଛନ୍ତି

ଏହି ଅବସରରେ ଏହି ମହାନ୍ ଖେଳାଳିଙ୍କୁ ଶ୍ରଦ୍ବାଞ୍ଞଳି ଅର୍ପଣ କରିଛନ୍ତି ଆଜିର ଏହି ଅବଗଣନା ଘଡ଼ିକୁ ହକିର ପ୍ରଚାର ଓ ପ୍ରସାର ପାଇଁ ରାକ୍ୟର ବିଭିନ୍ ସ୍ତାନରେ ପ୍ରଦର୍ଶନ କରାଯିବ